ପାର୍ଟି ସଭାପତି ଅମିତ ଶାହାଙ୍କ ଉପସ୍ଥିତିରେ ପାର୍ଟି କର୍ମକର୍ତ୍ତା ମାନଙ୍କର ଏବେ ବୈଠକ ଚାଲିଛି ଅପରାହ୍ରରେ ଶ୍ରୀ ଶାହା ଉଦ୍ଘାଟନୀ ଉଦ୍ବୋଧନ ଦେବେ ଅପରାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପାର୍ଟିର ବରିଷ୍ଣ ନେତାମାନେ ଉପସ୍ଥିତ ରହିବେ କାର୍ଯ୍ୟନିର୍ବାହୀ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉଦ୍ଯାପନୀ ଅଭିଭାଷଣ ଦେବେ ଗତକାଲି ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ପାର୍ଟି ମୁଖପାତ୍ର ଶାହାନୱାଜ ହୁସେନ କହିଥିଲେ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ପରେ ଏହା ପାର୍ଟିର କାର୍ଯ୍ୟନିର୍ବାହୀର ପ୍ରଥମ ବୈଠକ ହେବ କାର୍ଯ୍ୟନିର୍ବାହୀ ବୈଠକରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବା ବିଷୟରେ ଜଣାଇଥିଲେ ସାମ୍ପ୍ରତିକ ପ୍ରସଙ୍ଗ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଆଦି ପ୍ରସଙ୍ଗ କାର୍ଯ୍ୟଚୀର ପରିସରକୁ ଆସିବାର ଅନୁମାନ କରାଯାଉଛି ନରେନ୍ଦ୍ର ମୋଦି ସରକାର ଲାଗୁ କରିଥିବା ଯୋଜନାଗୁଡ଼ିକ କିପରି ଲୋକମାନଙ୍କ ପାଖରେ ପହଞ୍ଚବ ତାହାର ଉପାୟ ବିଷୟରେ ମଧ୍ୟ ଆଲୋଚନା ହେବ ପିଏମ୍ ୱାର୍ଲଡ୍ ହିନ୍ଦୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବର୍ତ୍ତମାନ ବିଶ୍ୱକୁ ବିନାଶ ଆଡ଼କୁ ଟାଣି ନେଉଥିବା ବିଭିନ୍ନ ସମସ୍ୟାର ସମାଧାନ ବାହାର କରିବାରେ ହିନ୍ଦୁ ଦର୍ଶନର ବିଭିନ୍ନ ଦିଗ ସହାୟକ ହୋଇପାରିବ ଦ୍ୱିତୀୟ ହିନ୍ଦୁ କଂଗ୍ରେସକୁ ଏକ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ମାନବଜାତିର ଇତିହାସରେ ହିନ୍ଦୁଧର୍ମ ସର୍ବପୁରାତନ ବିଶ୍ୱାସ ମଧ୍ୟରୁ ଅନ୍ୟତମ ହିନ୍ଦୁଧର୍ମ ସହିତ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିହେବାପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବିଭିନ୍ନ ପୁରାତନ ଗ୍ରନ୍ଥ ପୁରାଣ ଓ ମହାକାବ୍ୟର ଡିଜିଟୀକରଣ କରାଗଲେ ଯୁବପିଢ଼ି ସହିତ ଏହା ସଂଯୁକ୍ତ ହୋଇପାରିବ ଯାହାକି ଆଗାମୀ ପିଢ଼ିପାଇଁ ଏକ ମହାନ୍ ସେବା ହୋଇପାରିବ ଗତରାତିରେ ଆମେରିକାର ସିକାଗୋଠାରେ ଆରମ୍ଭ ହୋଇଥିବା ବିଶ୍ୱ ହିନ୍ଦୁ କଂଗ୍ରେସରେ ଆମେରିକାରେ ରହ୍ରଥିବା ବିଶିଷ୍ଟ ଭାରତୀୟ ବଂଶୋଭବ ଭାରତ ବରାଇ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ

ପୁରାତନ ଗ୍ରନ୍ଥରେ ଥିବା ଜ୍ଞାନର ଭଷ୍ଠାର ମାଧ୍ୟମରେ ସାମାଜିକ ଏବଂ ବୌଦ୍ଧିକ ଭିଭିରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରି ଆଗାମୀ ପିଢ଼ି ମଧ୍ୟରେ ଉତ୍ତମ ବୃଝାମଣା ଗ୍ରହଣୀୟତା ତଥା ପାରସରିକ ଯତ୍ନ ଓ ଆଦାନ ପ୍ରଦାନ ଆଦି ମୂଲ୍ୟବୋଧକୁ ଉଜୀବିତ କରାଇବା ଦିଗରେ ଭାରତ କିପରି ସମଗ୍ର ବିଶ୍ୱକୁ ଜ୍ଞାନ ପ୍ରଦାନ କରିପାରିବ ଏହି ସମ୍ମିଳନୀରେ ତାହା ଉପରେ ବିଚାର ବିମର୍ଷ କରାଯିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସିକାଗୋଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ସେ ବିଶେଷ ଆନନ୍ଦିତ

ପିଏମ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ବିଶ୍ୱର ବିଭିନ୍ନ ମୋଟର ଓ ପରିବହନ କମ୍ପାନୀ ଗୁଡ଼ିକର ମାଲିକମାନଙ୍କ ସହ ମୁହାଁମୁହିଁ ବୈଠକ କରିଛନ୍ତି

ଏହି କମ୍ପାନୀମାନେ ବିଶ୍ୱ ଗମନାଗମନ ଶିଖର ବୈଠକ ମୁଭ୍ରେ ଅଂଶଗ୍ରହଣ କର୍ତ୍ଥନ୍ତି ପ୍ରେସିଡେଣ୍ଟ ଚେକ୍ ରିପବ୍ଲିକ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଭାରତର ବିକାଶ କାହାଣୀ ଏବଂ ଚେକ୍ ଗଶରାଜ୍ୟର ବୈଷୟିକ ଦକ୍ଷତା ତଥା ନିର୍ମାଣ ନିପୁଣତା ଉଭୟ ଦେଶକୁ ସ୍ୱାଭାବିକ ଭାଗିଦାର ଭାବେ ଉପସ୍ଥାପିତ କରୁଛି ପ୍ରତିରକ୍ଷା ପ୍ରମୁକ୍ତିବିଦ୍ୟା ଏବଂ ନିର୍ମାଣ ବ୍ୟବସାୟ ବାଶିଜ୍ୟ ସମେତ ସନ୍ତାସବାଦ ଭଳି ଗୁରୁତ୍ୱପୂର୍ଣ୍ଣ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ଚେକ୍ ଗଣରାଜ୍ୟ ସହିତ ନ୍ତଆଦିଲ୍ଲୀର ସହଯୋଗପାଇଁ ଥିବା ଆଗ୍ରହ ଉପରେ ଶ୍ରୀ ଗୋବିନ୍ଦ୍ ଗୁରୁତ୍ୱ ଆରୋପ କରିଛନ୍ତି ଗତରାତିରେ ପ୍ରଗ୍ଠାରେ ଭାରତ ଚେକ୍ ବାଣିଜ୍ୟ ଫୋରମ୍ରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ୍ ଚେକ୍ ଗଣରାଜ୍ୟର ପ୍ରତିରକ୍ଷା ସାମଗ୍ରୀ ନିର୍ମାଣକାରୀ ସଂସ୍ଥାମାନଙ୍କୁ ଭାରତରେ ପୁଞ୍ଜିନିବେଶପାଇଁ ଆମନ୍ତ୍ରଣ କରିଛନ୍ତି ଶ୍ରୀ କୋବିନ୍ଦ୍ କହିଛନ୍ତି ଭାରତରେ ପ୍ରତିରକ୍ଷା ଉତ୍ପାଦନ ଏବେ ବେସରକାରୀ ସଂସ୍ଥାମାନଙ୍କପାଇଁ ଉନ୍କକ୍ତ ହୋଇଛି ଏବଂ ଭାରତୀୟ କମ୍ପାନୀମାନେ ଚେକ୍ ଗଣରାଜ୍ୟର ପ୍ରତିରକ୍ଷା ନିର୍ମାଣକାରୀ ସଂସ୍ଥାମାନଙ୍କ ସହ ମିଶି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଆରମ୍ଭ କରିବାକ୍ ଆଗ୍ରହୀ ଅଛନ୍ତି ଭାରତୀୟ ପ୍ରତିରକ୍ଷା ଶିଚ୍ଚର କ୍ରମବଦ୍ଧିଷ୍ଟୁ ଆବଶ୍ୟକତାକୁ ପୂରଣ କରିବାକୁ ଭାରତ ଚେକ୍ ଗଣରାଜ୍ୟର ପ୍ରତିରକ୍ଷା କ୍ଷେତ୍ରର ସହଯୋଗପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଶ୍ରୀ କୋବିନ୍ଦ୍ କହିଛନ୍ତି ଭାରତୀୟ ଏବଂ ଚେକ୍ କମ୍ପାନୀଗୁଡ଼ିକ ନୃତନ ଜ୍ଞାନକୌଶଳର ଉପଯୋଗ କରି ପାରସ୍କରିକ ସହଯୋଗରେ ଚତୁର୍ତ ଶିଳ୍ପ ବିପୁବର ସୁଫଳ ହାସଲ କରିବାର ଏବେ ଯଥେଷ୍ଟ ସ୍ରଯୋଗ ରହିଛି

ଶ୍ରୀ କୋବିନ୍ଦ୍ ଆକି ଚାର୍ଲସ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବେ ଶ୍ରୀ କୋବିନ୍ଦ୍ ଏଲି ବେମାଲିନ୍ସଠାରେ ଥିବା ଅନ୍ତର୍ଜାତୀୟ ଲେଜର୍ ଗବେଷଣା କେନ୍ଦ୍ର ପରିଦର୍ଶନ କରିବେ ୟୁଏସ୍ ଇଣ୍ଡିଆ ଟ୍ରେଡ୍ ଭାରତ ଏବଂ ଆମେରିକା ଦ୍ୱିପକ୍ଷୀୟ ବାଶିଜ୍ୟ ଏବଂ ଅର୍ଥନୈତିକ ସହଯୋଗ ବୃଦ୍ଧି ଦିଗରେ ଉପୁଜିଥିବା ସମସ୍ୟାଗୁଡ଼ିକର ସମାଧାନର ରାସ୍ତା ବାହାର କରିବାକୁ ଆଲୋଚନା କରିଛନ୍ତି ଏକ ଟ୍ଟିଟ୍ରେ ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଗତକାଲି ଭାରତ ଆମେରିକା ବାଶିଜ୍ୟିକ କଥାବାର୍ତ୍ତା ନ୍ତଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଏହି ଆଲୋଚନାରେ ବାଶିଜ୍ୟ ସଚିବ ଅନ୍ରପ ୱାଧାଓୁନ୍ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ଆମେରିକାର ବାଣିଜ୍ୟ ଉପମନ୍ତ୍ରୀ ଗିଲ୍ବର୍ଟ କାପ୍ଲାନ୍ ଆମେରିକା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ

କିଛି ସନ୍ତାସବାଦୀ ଆଚାବଲ ଅଞ୍ଚଳରେ ପୁଲିସ ପାଖରୁ ଅସ୍ତ୍ରଶସ୍ତ ଲୁଟିବାକୁ ପ୍ରଚେଷ୍ଟା କରାଯିବା ପରେ ପୁଲିସ ଏହାକୁ ପଣ୍ଡ କରିଛି କିଛିସମୟ ଧରି ଗୁଳି ବିନିମୟ ଚାଲିବା ମଧ୍ୟରେ କୁଲଗାମ କିଲ୍ଲାରେ ୟାରିପୋରା ଅଞ୍ଚଳର କଣେ ସନ୍ତାସବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ପୁଲିସ ଜବାନ ଆହତ ହୋଇଛନ୍ତି ହରଦୀପ ପ୍ନରୀ ମୋବିଲିଟି ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ବ୍ୟାପକ ସର୍ବସାଧାରଣ ପରିବହନ ବ୍ୟବସ୍ତା ବର୍ତ୍ତମାନ ସମୟ ପାଇଁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ

ସ୍କୋର୍ଟସ ମିନିଷ୍ଟର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର କହିଛନ୍ତି ଯେ କ୍ରୀଡ଼ାବିତ୍ ମାନଙ୍କୁ ଉପଯ୍ରକ୍ତ ସହାୟତା ପ୍ରଦାନ କରାଯିବ କାରଣ ସେମାନଙ୍କ ବ୍ୟକ୍ତିଗତ ଜୀବନ ଖୁବ୍ ସୀମିତ ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ କର୍ଷେଲ ରାଠୋର କହିଛନ୍ତି ଯେ ଯୁବଗୋଷୀ ନିଜର ସ୍ୱେଦ ଓ ରକ୍ତ ବଦଳରେ ଉତ୍କର୍ଷ ହାସଲ କରୁଛନ୍ତି ତେଣୁ ସେମାନଙ୍କୁ ଉପଯୁକ୍ତ ସହାୟତା ତଥା ପ୍ରୋହାହନ ପ୍ରଦାନ କରାଯିବା ଉଚିତ୍ କର୍ଷେଲ ରାଠୋର କହିଛନ୍ତି ଯେହେତୁ କ୍ରୀଡ଼ା ଏକ ରାଜ୍ୟ ବିଷୟ ତେଣୁ ରାଜ୍ୟଗୁଡ଼ିକ କ୍ରୀଡ଼ାକୁ ପ୍ରୋହାହନ ଓ ଉସାହିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ଆବଶ୍ୟକ

ୟୁଏସ୍ ଓପନ ୟୁଏସ୍ ଓପନରେ ରାଫେଲ ନାଦାଲ ସେମିଫାଇନାଲରୁ ଅବସର ନେଇଛନ୍ତି

ତେବେ ଆସନ୍ତା କାଲି ଫାଇନାଲରେ ନୋଭାକ ଜୋକୋଭିକ ଜୁଆନ ମାର୍ଟିନ ଡେଲ୍ପୋର୍ଟଙ୍କୁ ଭେଟିବେ